ରାଜ୍ୟସଭା ଡିସ୍କସନ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଆଲୋଚନା ଚାଲିଛି ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କୋବିଡ ନାଇଷ୍ଟିନ୍ର ମୁକାବିଲାରେ ସରକାରଙ୍କ ଉଦ୍ୟମର ଭୟସୀ ପ୍ରଶଂସା କରିଥିଲେ ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ଦେଶ କୋବିଡ ଭଳି ଏକ ବିଶ୍ୱପ୍ୟାପୀ ସଂକ୍ରମଣରୁ ମୁକୁଳିବାରେ ଲାଗିଛି ଏନ୍ଡିଏ ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାରଗୁଡ଼ିକର ଉଲ୍ଲେଖ କରି ଶ୍ରୀ ସିନ୍ଧିଆ କହିଛନ୍ତି ତିନୋଟିଯାକ ନୂଆ କୃଷି ଆଇନ କୃଷିକ୍ଷେତ୍ରରେ ବିପ୍ଲବାତ୍ମକ ପରିବର୍ତ୍ତନ ଆଣିବ ଓ ଦେଶର କୃଷକମାନେ ଲାଭାନ୍ଧିତ ହେବେ କୃଷି ଆଇନଗୁଡ଼ିକ ଉପରେ ବିରୋଧୀଦଳମାନେ ଦୋହରା ଆଭିମୁଖ୍ୟ ପୋଷଣ କରୁଥିବାରୁ ସେ ଦୋଷାରୋପ କରିଛନ୍ତି

ସେ କହିଛନ୍ତି ରାଜ୍ୟ ରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର କୌଣସି ପ୍ରତିବନ୍ଧକ ବିନା ହେବାକୁ ମଧ୍ୟ କଂଗ୍ରେସ ଏହାର ଇସ୍ତାହାରରେ ଉଲ୍ଲେଖ କରିଥିଲା

ସାଂସଦ ସ୍ୱପନ ଦାସଗୁପ୍ତା ଦେଶର ବିଭିନ୍ନ ଭାଗର କୃଷକମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ କିଭଳି ଦୂର କରାଯାଇ ପାରିବ ସେ ବିଷୟରେ ବ୍ୟାଖ୍ୟା କରିଥିଲେ ବିତର୍କରେ ଅଂଶଗ୍ରହଣ କରି ଆର୍ଜେଡି ସାଂସଦ ମନୋଜ ଝା କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ଏ ବିଷୟରେ ସରକାର କୃଷକମାନଙ୍କ ସହ ଅଧିକ ଆଲୋଚନା କରି ସମସ୍ତଙ୍କ ଗ୍ହଶଯୋଗ୍ୟ ହେବାଭଳି ଏକ ସମାଧାନ ବାହାର କରିବାକୁ ଶୀ ଝା କହିଚ୍ଛନ୍ତି

ସରକାର କୌଣସି ପକ୍ଷ ସହ ବିଚାରବିମର୍ଶ ବିନା କୃଷି ଆଇନଗୁଡ଼ିକୁ ଆଶିଥିବାର ସେ ଦୋଷାରୋପ କରିଥିଲେ ଟିଏମ୍ସି ସାଂସଦ ଡେରେକ୍ ଓ ବ୍ରିଏନ୍ ତିନୋଟିଯାକ କୃଷିଆଇନର ଉଚ୍ଛେଦ ପାଇଁ ଦାବି କରିଥିଲେ

ପିଏମ୍ ଚୌରୀ ଚୌରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚୌରୀ ଚୌରା ଘଟଣା କେବଳ ଏକ ଥାନା ଜଳାଇଦେବାର ଘଟଣା ନଥିଲା ଏହା ବିଟିଶ ଶାସନ ବିରୁଦ୍ଧରେ ସାମୃହିକ ପୁଞ୍ଜଭୂତ ଅସନ୍ତୋଷର ପ୍ରତିଫଳନ ଥିଲା ଶ୍ରୀ ମୋଦୀ କହିଛନ୍ତି ଚୌରୀ ଚୌରାର ଶହୀଦମାନେ ଇତିହାସରେ ହୁଏତ କ୍ପଚିତ ସ୍ଥାନ ପାଇପାରି ଥାନ୍ତି କିନ୍ତୁ ସେମାନଙ୍କର ବଳିଦାନ ସର୍ବଦା ଅମର ହୋଇ ରହିଛି

ପ୍ରଧାନମନ୍ତ୍ରୀ ଏହି ଅବସରରେ ଚୌରୀ ଚୌରା ଶତବାଷିକୀ ଉପରେ ଏକ ଡାକଟିକଟ ଉନ୍କୋଚନ କରିଛନ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ଘଟିଥିବା ଚୌରୀ ଚୌରା ଘଟଣାର ଆଜି ଶହେବର୍ଷ ପୂରଣ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦ୍ଘାଟନ ସହ ବର୍ଷେ ବ୍ୟାପି ଶତବାର୍ଷିକୀ ପାଳନ ଉହବ ଆରମ୍ଭ ହୋଇଛି ଏଥିପାଇଁ ସମଗ୍ର ଉତ୍ତରପ୍ରଦେଶରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମତିରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ରାଜ୍ୟବ୍ୟାପୀ ପ୍ରବନ୍ଧ ଲିଖନ ବିତର୍କ ଓ ଅନ୍ୟ ପ୍ରତିଯୋଗିତାମାନ କରାଯିବ ବିଭିନ୍ନ ସରକାରୀ ବିଭାଗ ଚୌରୀ ଚୌରା ଶତବାର୍ଷିକୀର 'ଲୋଗୋ' ବ୍ୟବହାର କରିବେ ଗୋରଖପୁର ଡିଭିଜନର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀମାନେ ଚୌରୀ ଚୌରା ଓ ଅନ୍ୟାନ୍ୟ ସ୍ମାରକୀସ୍ଥଳୀ ବୁଲି ଦେଖିବେ

ଏହି ଓ୍ୱେବ୍ସାଇଟ୍ ମାଧ୍ୟମରେ ଯୁବସମାଜକୁ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସମ୍ପନ୍ଧରେ ସୂଚନା ଦିଆଯିବ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ବୋର୍ଡ ପାଠ୍ୟକ୍ମରେ ଏହି ଐତିହାସିକ ଘଟଣାକୁ ସ୍ଥାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୌରୀ ଚୌରା ଗସ୍ତ କରି ସ୍କାରକୀସ୍ଥଳୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଚୌରୀ ଚୌରା ଘଟଣା ଦେଶର ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଚ୍ଚନ୍ତି

ଗୋବର୍ଦ୍ଧନ ଯୋଜନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଗୋବର୍ଦ୍ଧନ ଯୋଜନା ଦେଶର ଶକ୍ତିକ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରାଇବା ସହ ଦେଶକୁ ଶକ୍ତି ଆମଦାନୀ କରିବାରୁ ସୁରକ୍ଷା ପ୍ରଦାନ କରିବ ଗତକାଲି ନୂଆଦିଲ୍ଲୀରେ ଗୋବର୍ଦ୍ଧନ ଯୋଜନା ଓ୍ୱେବ୍ପୋର୍ଟାଲ୍ର ଶୁଭାରମ୍ଭ ହେବା ସମୟରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବର୍ଜ୍ୟବସ୍ତୁର ସଦ୍ଉପଯୋଗ ମନ୍ତକୁ ସାକାର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାରେ ଏହି ପୋର୍ଟାଲ ସହାୟତା କରିବ ଆମ ସମ୍ଘାଦଦାତା ଜଣାଇଛନ୍ତି ଆଗାମୀ ବର୍ଷଗୁଡ଼ିକରେ ଗୋବର୍ଦ୍ଧନ ଯୋଜନା ଓ ସେହିଭଳି ଅନ୍ୟ ଯୋଜନାଗୁଡ଼ିକ ଦେଶକୁ ଜୈବ ଗ୍ୟାସ୍ ଏଥନଲ୍ ଓ ଜୈବ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ବିଷୟ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି

ଶ୍ରୀ ପ୍ରଧାନ କହିଛନ୍ତି ଏହି କାର୍ଯ୍ୟକ୍ରମଗୁଡ଼ିକ ଦେଶର ଅନ୍ନଦାତାମାନଙ୍କୁ ଶକ୍ତିଦାତାରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ

ଦେଶର ବିଭିନ୍ନ ଜୋନ୍ଗୁଡ଼ିକରେ ଏଗୁଡ଼ିକ କାର୍ଯ୍ୟକାରୀ ହେଉଛି ଏହି ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହୋଇଯିବା ପରେ ରେଳ ମୌଳିକ ଢାଞ୍ଚାରେ ବିକାଶ ଘଟିବା ସହ ଭାରତୀୟ ରେଳ ନେଟୱର୍କ ଆହୁରି ମଜବୁତ ହେବ

ରେଳବାଇ ବର୍ତ୍ତମାନଠାରୁ ଏହାର ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି ଏଥିସହିତ ନୂଆ ନୂଆ ପ୍ରକଳ୍ପଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି